ଗଞ୍ଞାମ ଜିଲ୍ଲା ପ୍ରଶାସନର ରଶକୌଶଳ ସଂକ୍ରମଣ ହାର କମାଇବାରେ ସଫଳ ହୋଇଥିବା ସମୀକ୍ଷାରୁ ଜଶାଯାଇଛି

ସେ ତାଙ୍କ ସଂସର୍ଶରେ ଆସିଥିବା ଲୋକମାନଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବରିଷ ବିଜେପି ନେତା କୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ଜଶାପଡ଼ିଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ମଧ୍ଧ ପବିତ୍ର ଗଣେଶ ଚତୁର୍ଥୀରେ ରାକ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି ସେ କହିଛନ୍ତି ପ୍ରଭୁ ଗଣେଶଙ୍କ ଆଶୀର୍ବାଦରୁ କରୋନା ମହାମାରୀ ଭଳି ସଙ୍କଟ ଖୁବ୍ ଶୀଘ୍ର ଦୂର ହେଉ

ଏଥିରେ ମହାନଦୀ ପଠା ଜବରଦଖଲ ଓ ଘଟଶାର ସତ୍ୟାସତ୍ୟ ଉପରେ ତଥ୍ୟ ରଖିବାକୁ ଟିବୁନାଲ୍ କହିଛନ୍ତି